ଏହାଦ୍ୱାରା ଖୁବ୍ ଶୀଘ୍ର ଏଇ ସପ୍ତାହ ସୁଦ୍ଧା ପିଲାମାନଙ୍କ ଦୃନ୍ଦ୍ ଦୂର ହେବ ବୋଲି ଗଣଶିକ୍ଷା ମନ୍ତୀ ସମୀର ଦାସ କହିଛନ୍ତି ସିଲାବସ୍ ସମ୍ପର୍କରେ ବିଭାଗୀୟ ସଚିବଙ୍କଦ୍ୱାରା ଯାଞ୍ କରାଯାଉଛି ଏବଂ ଏନେଇ ବିଶେଷ ସେମାନଙ୍କ ରିପୋର୍ଟ ଦେଇ ସାରିଛନ୍ତି

ସେମାନଙ୍କର ଅଦମ୍ୟ ପରିଶ୍ରମ ହେତୁ ଦେଶ ଖାଇବା ପାଇଁ ଶସ୍ୟ ପାଇଥାଏ ଏହି ଶୁଭଦିନ ସମସ୍ତଙ୍କପାଇଁ ସମୃଦ୍ଧି ଏବଂ ଉଉମ ସ୍ୱାସ୍ଥ୍ୟ ଆଣୁ ବୋଲି ଶ୍ରୀ ମୋଦି କାମନା କରିଛନ୍ତି